ଦକ୍ଷିଣ କୋରିଆର ୟୋନସେଇ ବିଶ୍ୱବିଦ୍ୟାଳୟଠାରେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମ୍ଭିକୁ ସେ ଉନ୍କୋଚନ କରିଛନ୍ତି

ମୁସଲମାନ ମହିଳା ଅଧିକାର ସୁରକ୍ଷା ଦ୍ୱିତୀୟ ଅଧ୍ୟାଦେଶ ଏ ସଂକ୍ରାନ୍ତ ପ୍ରଥମ ଅଧ୍ୟାଦେଶର ନିୟମକୁ ବଳବତ୍ତର ରଖିବା ପାଇଁ ଅଣାଯାଇଛି ଏହି ଅଧ୍ୟାଦେଶ ତିନିବାର ତଲାକକୁ ଅବୈଧ ଘୋଷଣା କରିବା ସହ ଏହାକୁ ଏକ ଦଶ୍ଚନୀୟ ଅପରାଧ ଭାବେ ବିବେଚନା କରୁଛି ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ କେଲ୍ ଦଶ୍ଡାଦେଶ ଓ ଜୋରିମାନାର ବ୍ୟବସ୍ଥା ଅଛି ଏହି ଅଧ୍ୟାଦେଶ ବିବାହିତା ମୁସଲମାନ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବ ଓ ତିନିବାର ତଲାକ କହି ଛାଡ଼ପତ୍ର ଦେବାକୁ ରୋକି ପାରିବ ଏଥିରେ ଭତ୍ତା ପ୍ରଦାନ ଓ ନାବାଳକ ପିଲାମାନଙ୍କ ହିଫାଜତର ସୁରକ୍ଷା ବ୍ୟବସ୍ଥା ରହିଛି

ପରିଷଦ ସଂଶୋଧନ ଦ୍ୱିତୀୟ ଅଧ୍ୟାଦେଶ ପୂର୍ବ ଅଧ୍ୟାଦେଶର ନିୟମକୁ ବଳବତ୍ତର ରଖିବ କମ୍ପାନୀ ସଂଶୋଧନ ଦ୍ୱିତୀୟ ଅଧ୍ୟାଦେଶ ଟ୍ରିବ୍ୟୁନାଲ୍ ଦ୍ୱାରା ନିର୍ଦ୍ଧାରିତ ଆର୍ଥିକ ବର୍ଷ ପରିବର୍ତ୍ତେ ଭିନ୍ନ ଆର୍ଥିକ ବର୍ଷ ଗ୍ରହଣ କରିବା ପାଇଁ କିଛି କମ୍ପାନୀକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରିବ ଅନିୟନ୍ତିତ ଜମା ଯୋଜନା ନିଷେଧ ଅଧ୍ୟାଦେଶ ବେଆଇନ୍ କମା ସମସ୍ୟାର ଦୂରିକରଣ ପାଇଁ କାରି କରାଯାଇଛି ପିଏମ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସନ୍ତ୍ରାସବାଦ ଓ ଜଳବାୟୁ ପରିବର୍ତ୍ତନ ମାନବଜାତି ପାଇଁ ସବୁଠୁ ବଡ଼ ବିପଦ ଭାବେ ମୁଣ୍ଡ ଟେକିଛି ସିଓଲର ୟୋନ୍ସେଇ ବିଶ୍ୱବିଦ୍ୟାଳୟଠାରେ ମହାତ୍ଲା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ସେ କହିଛନ୍ତି ଗାନ୍ଧିଜୀଙ୍କର ଜୀବନୀ ଓ ନୀତି ଏହିସବୁ ସମସ୍ୟାର ସ୍ୱଷ୍ଟ ସମାଧାନ ଯୋଗାଉଛି ସେ କହିଛନ୍ତି ଜୀବନ ଆବଶ୍ୟକତା ଭିତ୍ତିକ ହେବା ଉଚିତ୍ ଲୋଭ ଭିତ୍ତିକ ନୁହେଁ ବୋଲି ଗାନ୍ଧିଜୀ ବିଶ୍ୱାସ କରୁଥିଲେ

ଦକ୍ଷିଣ କୋରିଆକୁ ଏହି ମୂଲ୍ୟବାନ ଉପହାର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜାତିସଂଘର ପୂର୍ବତନ ସେକ୍ରେଟେରୀ ଜେନେରାଲ୍ ବାନ୍ କି ମୁନ୍ ସେଠାରେ ଉପସ୍ଥିତ ଥିଲେ ବିଶ୍ୱ ଶାନ୍ତି ଜଳବାୟୁ ପରିବର୍ତ୍ତନ ଓ ମାନବାଧିକାର ପ୍ରତି ଦୃଢ଼ ସମର୍ଥନ କରୁଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଶ୍ରୀ ମୋଦି କହିଛନ୍ତି ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ଯେତେବେଳେ କାର୍ଯ୍ୟ କରୁଛୁ ସେତେବେଳେ ଆମେ ସମମନୋଭାବାପନ୍ନ ଭାଗିଦାରମାନଙ୍କୁ ଚାହୁଁଛୁ ଦକ୍ଷିଣ କୋରିଆ ଏଥିପାଇଁ ଏକ ପ୍ରକୃତ ଭାଗିଦାର ରାଷ୍ଟ୍ର ବୋଲି ସେ କହିଛନ୍ତି

ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆକୁ ଦୁଇ ଦିନ ଗସ୍ତରେ ଯାଇ ଆଜି ସକାଳେ ସିଓଲ୍ରେ ପହଞ୍ଚିଥିଲେ ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କ ସହ ଶୀଖରବୈଠକ ସ୍ତରୀୟ ଆଲୋଚନା ସମେତ କୋରିଆ ନେତା ଓ ବ୍ୟବସାୟୀମାନଙ୍କ ସହ ସେ କଥାବାର୍ତ୍ତା କରିବେ ଓ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିବେ ୟୁପି ବିଏସ୍ପି ଆଲାଏନ୍ସ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ସେମାନେ ଲଢ଼ିବାକୁ ଥିବା ଆସନଗୁଡ଼ିକର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି

ଏହି ବ୍ୟବସ୍ଥା ଅନୁସାରେ ସମାଜବାଦୀ ପାର୍ଟି କିଛି ଗୁରୁତ୍ୱପୂର୍ଣ୍ଣ ଆସନରୁ ନିର୍ବାଚନ ଲଢିବ ସେଗୁଡ଼ିକ ମଧ୍ୟରେ କାନ୍ପୁର ଆହ୍ଲାବାଦ୍ ଗାଜିଆବାଦ୍ ବରେଲି ଫୈଜାବାଦ୍ ବଲିଆ ଓ ଝାନ୍ସୀ ରହିଛି ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରାଣସୀ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆସନ ଲକ୍ଷ୍ମୌ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନ ଗୋରଖପୁର ମଧ୍ୟ ସମାଜବାଦୀ ପାର୍ଟି ପାଖକୁ ଯାଇଛି

ଆମେଠି ଓ ରାୟବରେଲିରୁ ଦୁଇ ଦଳ ନିର୍ବାଚନ ଲଢ଼ିବେ ନାହିଁ ଅବଶିଷ୍ଟ ତିନୋଟି ଆସନ ମଥୁରା ବାଘପଥ ଓ ମୁଜାଫରନଗର ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକଦଳକୁ ଦିଆଯିବାର ଆଶା କରାଯାଉଛି ବିଜେପି କଂଗ୍ରେସ କଂଗ୍ରେସ ସଶସ୍ତ ବାହିନୀ ଯବାନମାନଙ୍କର ନୈତିକ ମନୋବଳକୁ ଦୁର୍ବଳ କରିଥିବାର ବିଜେପି ଦୋଷାରୋପ କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ପୁଲୱାମା ଆକ୍ରମଣ ପରେ ସମଗ୍ର ଦେଶ ଏକତ୍ରିତ ହୋଇ ଯବାନମାନଙ୍କ ପାଖରେ ଛିଡ଼ା ହୋଇଥିବା ବେଳେ କଂଗ୍ରେସ ନିମ୍ନ ସ୍ତରର ରାଜନୀତି କରୁଛି ପୂର୍ବରୁ ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସ୍ଟର୍ଯ୍ୟବାଲା ସମଗ୍ର ଦେଶ ଶହୀଦ୍ ଯବାନମାନଙ୍କ ପାଇଁ ଶୋକ ପ୍ରକାଶ କରୁଥିବା ବେଳେ ବିଜେପି ସେମାନଙ୍କ ଶହୀଦ୍ ହେବାକୁ ନେଇ ରାଜନୀତି କରୁଥିବାର ଅଭିଯୋଗ କରିଥିଲେ ସେ କହିଥିଲେ ଦିଲ୍ଲୀ ବିମାନ ବନ୍ଦରକୁ ଶହୀଦ୍ ଯବାନମାନଙ୍କ ମରଶରୀର ଆସିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାନ୍ସୀରୁ ଘଣ୍ଟାଏ ବିଳୟରେ ଆସି ପହଞ୍ଚିଲେ କାରଣ ସେ ରାଜନୈତିକ ପ୍ରଚାରରେ ବ୍ୟସ୍ତ ଥିଲେ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରବିଶଙ୍କର ପ୍ରସାଦ କହିଛନ୍ତି ଭାବ ପ୍ରକାଶ ଭିନ୍ନ ହୋଇପାରେ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସ୍ୱର ଓ କଂଗ୍ରେସ ମୁଖପାତ୍ରଙ୍କ ସ୍ୱର ସମାନ ସେନାବାହିନୀ ଯବାନମାନଙ୍କ ନୈତିକ ମନୋବଳକୁ ଭଙ୍ଗ ନ କରିବା ପାଇଁ ସେ କଂଗ୍ରେସ ପାର୍ଟିକୁ କହିଛନ୍ତି ଶହୀଦ୍ ଯବାନମାନଙ୍କ ଅନ୍ତେଷ୍ଟିକ୍ରିୟାରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ କିନ୍ତୁ ଦେଶର ବିକାଶ କାର୍ଯ୍ୟ ବନ୍ଦ ନ ହୋଇ କାର୍ଯ୍ୟ କାରି ରହିବାରେ ତାଙ୍କ ପାର୍ଟି ବିଶ୍ୱାସ କରେ

ହୋମ୍ ସିଏପିଏଫ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଯବାନମାନଙ୍କୁ ବିମାନ ଯାତ୍ରା ପାଇଁ ମଞ୍ଜୁରି ପ୍ରଦାନ କରିଛି ସେମାନେ ଦିଲ୍ଲୀ ଶ୍ରୀନଗର ଶ୍ରୀନଗର ଦିଲ୍ଲୀ ଜାମ୍ମୁ ଶ୍ରୀନଗର ଓ ଶ୍ରୀନଗର ଜାମ୍ମୁ ଅଞ୍ଚଳକୁ ବିମାନ ଯାତ୍ରା କରିପାରିବେ

ସେମାନଙ୍କ ମଧ୍ୟରେ କନେଷ୍ଟବଳ ହେଡ୍ କନେଷ୍ଟବଳ ଓ ଏଏସ୍ଆଇମାନେ ରହିଛନ୍ତି ସେମାନେ କାର୍ଯ୍ୟ ପାଇଁ ଓ ଛୁଟି ପାଇଁ ଏହି ବିମାନ ଯାତ୍ରା କରିପାରିବେ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ଆଜି ବିଚାରକୁ ନେଇଛନ୍ତି କିଛି ସରକାରୀ ଅଫିସର୍ ପୂର୍ବ ଶୁଣାଶିଗୁଡ଼ିକରେ କୋର୍ଟଙ୍କୁ ବିଭ୍ରାନ୍ତ କରିଥିବାରୁ ସେମାନଙ୍କର ବିଚାର କରାଯିବା ଲାଗି ପ୍ରଶାନ୍ତ ଭୂଷଣ ନିବେଦନ କରିଥିଲେ ଖଣ୍ଡପୀଠ କହିଛନ୍ତି ଏଥିପାଇଁ ଖଣ୍ଡପୀଠରେ ପରିବର୍ତ୍ତନ କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ

ଶ୍ରୀଲଙ୍କାରେ ଭାରତର ହାଇକମିଶନର୍ ତରଣଜିତ୍ ସିଂହ ସାନ୍ଧୁ ଓ ଶ୍ରୀଲଙ୍କାର ବିକାଶ ଯୋଜନା ଏବଂ ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ ଏସ୍ଟି କୋଡ଼ିକାରା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି ସଂଖ୍ୟାଲଘୁ ତାମିଲମାନେ ବାସ କରୁଥିବା ଶ୍ରୀଲଙ୍କାର ଉତ୍ତରାଞ୍ଚଳରେ ସୂଚନା ଯୋଗାଯୋଗ ଜ୍ଞାନକୌଶଳ ଓ ଅନ୍ୟାନ୍ୟ ବୃତ୍ତିଗତ ସେବା ପ୍ରଦାନରେ ଏହି କେନ୍ଦ୍ର ସାହାଯ୍ୟ କରିବ

ଅଗ୍ନିକାଣ୍ଡ ଘଟିଥିବା ଘରଟି ରାସାୟନିକ ସାମଗ୍ରୀର ଏକ ଗୋଦାମ ଭାବେ ବ୍ୟବହାର କରାଯାଉଥିଲା

ଗ୍ୟାସ୍ ସିଲିଷ୍ଟରରୁ ନିଆଁ ଲାଗି ଏହା ରସାୟନିକ ସାମଗ୍ରୀ ଗୋଦାମ ଗୃହକୁ ଶୀର୍ଘ ବ୍ୟାପିଥିବାର ଅନୁମାନ କରାଯାଉଛି